ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନ୍ସନ୍ ଯୋଜନାରୁ ବଞ୍ଚତ ନ ହୁଅନ୍ତି ତା' ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱ ଦେଇଛନ୍ତି

ନିଯୁକ୍ତି ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଗତକାଲି ଶ୍ରୀ ଦାସଙ ନାମକୁ ଅନୁମୋଦନ ପ୍ରଦାନ କରିଥିଲେ

ଗତକାଲିଠାରୁ ଏହି ଝାଡ଼ାବାନ୍ତି ରୋଗ ସହରରେ ଲାଗିରହିଥିବାବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ମିଳିତ ଟିମ୍ ସହରର ସମ୍ମୂକ୍ତ ଅଅଳରୁ ଜଳ ନମୁନା ସଂଗ୍ରହ କରିଛନ୍ତି ସୂଚନାଯୋଗ୍ୟ ମହାନଦୀର ଦଶମତୀଘାଟରୁ ଜନସ୍ୱାସ୍ସ୍ୟ ବିଭାଗଦ୍ୱାରା ସିଧାସଳଖ ଦୃଷିତ ପାଶିକୁ ଓଭର୍ହେଡ୍ ମାଧ୍ଘମରେ ସହରକୁ ଜଳ ଯୋଗାଣ କରାଯାଉଛି

ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି

ଜଙ୍ଙଲ ମଧ୍ଧରେ ଚୋରାରେ ମାଙ୍ଙାନିଜ୍ ଚାଲାଶ ହେଉଥିବା ଖବର ପାଇ ପୁଲିସ୍ ଚଢ଼ାଉ କରିଥିଲା ଏହାର ଆନୁମାନିକ ମିଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଳି ପୁଲିସ୍ କହିଛି